ପରିବେଶ ସୁରକ୍ଷା ଦିଗରେ ଆଗାମୀ ଦିନରେ ସ୍ୱତନ୍ତ ଯୋଜନା ମାଧ୍ଧମରେ ବନୀକରଣ ପ୍ରକ୍ସ କାର୍ଯ୍ୟକାରୀ କରାଯିବ

ଡଙ୍ଙା ସମସ୍ୟାକୁ ନେଇ ଚାପଖେଳ ବନ୍ଦ ରହିଥିବାରୁ ଗୋଟିଏ ଗୋଷୀ ମନ୍ଦିରରେ ତାଲା ପକାଇ ଦେଇଛନ୍ତି ଉତ୍ତେଜନାକୁ ଦୂଷିରେ ରଖି ସମ୍ମୁକ୍ତ ଅଞ୍ଚଳରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମ୍ବତୟନ କରାଯାଇଛି